ଖାଦ୍ୟ ଅପମିଶ୍ରଣ ପାଇଁ ବିଲ୍ରେ କଠୋର ଦଶ୍ଚବିଧାନର ବ୍ୟବସ୍ଥା

ଖାଦ୍ୟ ଅପମିଶ୍ରଣ ପାଇଁ ବିଲ୍ରେ କଠୋର ଦଶ୍ଚବିଧାନର ବ୍ୟବସ୍ଥା ଅଛି ଜାତୀୟ ରାଜ୍ୟ ଓ କିଲ୍ଲା ସ୍ତରରେ ଖାଉଟି ବିବାଦ ସମାଧାନ କମିଶନମାନ ସ୍ଥାପନ କରିବାକୁ ବିଲ୍ରେ ବ୍ୟବସ୍ଥା ରହିଛି ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଦାବି ସଂକ୍ରାନ୍ତ ଅଭିଯୋଗଗୁଡ଼ିକର ବିଚାର କରିବାକୁ ଜିଲ୍ଲା କମିଶନ୍ମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି

ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାଶ ପାଶୱାନ୍ ଆଜି ବିଲ୍କ୍ ଉପସ୍ଥାପନ କରିଥିଲେ

ଏହି ବିଲ୍ ଉପରେ ସ୍ୱଚ୍ଚକାଳୀନ ଆଲୋଚନା ପରେ ମୌଖିକ ଭୋଟ୍ରେ ତାହା ପାସ୍ ହୋଇଥିଲା

ଲୋକସଭାରେ ଆଜି କାର୍ଯ୍ୟଧାରା ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ରାଫେଲ ଯୁଦ୍ଧ ବିମାନ କିଣା ବିଷୟର ଜେପିସି ତଦନ୍ତ ପାଇଁ ଦାବି ପରି ସ୍ଲୋଗାନ୍ ଦେବା ଆରମ୍ଭ କରିଥିଲେ ପରେ ବାଚସ୍ୱତି ସ୍ୱମିତ୍ରା ମହାଜନ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖିଥିଲେ ପୂର୍ବରୁ ସକାଳେ କଂଗ୍ରେସ ଏଆଇଏଡିଏମ୍କେ ଓ ତେଲୁଗୁ ଦେଶମ୍ ପାର୍ଟିର ସଦସ୍ୟମାନେ ବାଚସ୍କତିଙ୍କ ଆସନ ନିକଟକୁ ଚାଲିଯାଇ ପାର୍ଟିତ୍ରୁଷ୍ଣ କରିବାରୁ ସଭାକୁ ମଧ୍ୟାହୁ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ସଭା କାର୍ଯ୍ୟ ଆରମ୍ଭ ହେବା ପରେ ଅର୍ଥମନ୍ତ୍ରୀ ଅରୁଣ କେଟଲୀ ଅତିରିକ୍ତ ଖର୍ଚ୍ଚ ଦାବି ପ୍ରସ୍ତାବ ଉପସ୍ଥାପନ କରିଥିଲେ

ଆର୍ଏସ୍ ଆଡଜଣ୍ଣ ରାଜ୍ୟସଭାରେ ମଧ୍ୟ ରାଫେଲ ପ୍ରସଙ୍ଗ ଓ କାବେରୀ ଜଳବିବାଦ ପ୍ରସଙ୍ଗକୁ ନେଇ ପ୍ରବଳ ପାଟିତୁଣ୍ଡ ହେବାରୁ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖାଯାଇଛି

ରାଫେଲ ବିଷୟକୁ ନେଇ ବିଜେପି ଓ କଂଗ୍ରେସର ଏମ୍ପି ମାନେ ପରସ୍କରର ଦୋଷାରୋପ କରିଥିବାବେଳେ ଏଆଇଏଡିଏମ୍କେ ଓ ଡିଏମ୍କେ ସଦସ୍ୟମାନେ ଅଧ୍ୟକ୍ଷଙ୍କ ଆସନ ନିକଟକୁ ଚାଲିଯାଇ ସେମାନଙ୍କର ଦାବି ସପକ୍ଷରେ ସ୍କୋଗାନ୍ ଦେଇଥିଲେ

ନୃଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସ୍ନଚନା ଦେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ବ୍ୟାଙ୍କ୍ ଗୁଡ଼ିକୁ ଏହି ପାଣ୍ଡି ପ୍ରଦାନ ଦ୍ୱାରା ସେମାନଙ୍କର ଋଣ ପ୍ରଦାନ କ୍ଷମତା ବୁଦ୍ଧି ପାଇବ ଓ ରିଜର୍ଭ ବ୍ୟାଙ୍କ୍ର ତୁରନ୍ତ ସଂଶୋଧନ ମୂଳକ କାର୍ଯ୍ୟାନୁଷ୍ଠାନରୁ ସେମାନେ ମୁକ୍ତ ହେବାକୁ ଏହା ସାହାଯ୍ୟ କରିବ ସେ କହିଛନ୍ତି ରାଷ୍ଟ୍ରାୟତ ବ୍ୟାଙ୍କ୍ଗୁଡ଼ିକରେ ଆଦାୟ ହୋଇପାରିନଥିବା ଋଣ ଚିହ୍ନଟ ସମ୍ପର୍ଶ୍ଣ ହୋଇଛି ଓ ଆଦାୟ ହୋଇପାରିନଥିବା ରଣ ପରିମାଣ ହ୍ରାସ ପାଇବା ଆରମ୍ଭ କରିଛି

ନ୍ମଆଦିଲ୍ଲୀରେ ଆଇଆଇଟି ମାଡ୍ରାସ୍ର ଷ୍ଟ୍ରଡେଣ୍ଟ ଲେଜିସ୍ଲେଟିଭ୍ କାଉନ୍ସିଲ୍ ସଦସ୍ୟମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ନାଇଡୁ କହିଛନ୍ତି ଲୋକପ୍ରତିନିଧିମାନେ ସେମାନଙ୍କ ଅଞ୍ଚଳର ଲୋକମାନଙ୍କ ମତାମତକୁ ପ୍ରତିନିଧିତ୍ୱ କରିବା ଆବଶ୍ୟକ ସେ କହିଛନ୍ତି ଲୋକପ୍ରତିନିଧିମାନଙ୍କୁ ଗରିବ ଓ ଅବହେଳିତ ଲୋକମାନଙ୍କ ଦୁର୍ଦ୍ଦଶା ପ୍ରତି ସମ୍ଭେଦନଶୀଳ ହେବାକୁ ପଡ଼ିବ ସେ କହିଛନ୍ତି ବ୍ୟବସ୍ଥାପିକା କାର୍ଯ୍ୟଧାରାରେ ବାଧା ସୂଷ୍ଟି କାହା ପାଇଁ ମଙ୍ଗଳକାରୀ ନୁହେଁ ବ୍ୟବସ୍ଥାପକ ସଭାରେ ଗଠନମଳକ ବିତର୍କ ଗଶତନ୍ତ୍ରକୁ ମଜବୁତ କରିବ ବୋଲି ସେ କହିଛନ୍ତି ଏକ ଶକ୍ତିଶାଳୀ ଭାରତ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ ସେ ଛାତ୍ର ସମାଜକୁ ଆହ୍ୱାନ ଦେଇଛନ୍ତି ଶ୍ରୀ ନାଇଡୁ କହିଛନ୍ତି ବିଶ୍ୱ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ସମାଜ ରାଜନୀତି ଅର୍ଥନୀତି ସଂସ୍କୃତି ବିଜ୍ଞାନ ଓ ଉଦ୍ୟୋଗ ମଧ୍ୟରେ ସଂଯୋଗ ସ୍ଥାପନରେ ଅର୍ଥପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ହେବ ସୋନୋୱାଲ୍ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ରାଜ୍ୟ ପଞ୍ଚାୟତ ନିର୍ବାଚନରେ ବିଜେପିର ଅଭୁତପୂର୍ବ ବିଜୟରୁ ଲୋକମାନେ ପାର୍ଟିର ଉତ୍ତମ ଶାସନକୁ କିଭଳି ଗ୍ରହଣ କରୁଛନ୍ତି ତାହାର ପ୍ରମାଣ ମିଳିଛି

ରାଜନାଥ ଗୁଜୁରାତ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଆଜି ଗୁଜୁରାତର ନର୍ମଦା ଜିଲ୍ଲାରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟରେ ଅଖିଳ ଭାରତ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଓ ଇନ୍ପେକ୍ଟର ଜେନେରାଲ୍ମାନଙ୍କ ବାର୍ଷିକ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି ଆଇବି ସିଆଇଡି ସିବିଆଇ ଓ ଏଟିଏସ୍ ସମେତ ରାଜ୍ୟ ଘରୋଇ ବିଭାଗଗୁଡ଼ିକର ମୁଖ୍ୟ ଓ ସମସ୍ତ ସରକାରୀ ନିରାପତ୍ତା ସଂସ୍ଥାଗୁଡ଼ିକର ମୁଖ୍ୟମାନେ ତିନିଦିନିଆ ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି ଜାମ୍ମୁ କାଶ୍ମୀରରେ ଉଗ୍ରବାଦ ସୀମାପାର ସନ୍ତାସବାଦ ଓ ଯୁବକମାନଙ୍କୁ ମୌଳବାଦରେ ସାମିଲ କରିବା ଆଦି ପ୍ରସଙ୍ଗ ସମ୍ମିଳନୀରେ ମୁଖ୍ୟ ବିଷୟ ରହିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ ଶ୍ରୀ ମୋଦି ଆସନ୍ତାକାଲିଠାରୁ ରାଜ୍ୟକୁ ଦୁଇଦିନ ଗସ୍ତରେ ଯାଉଛନ୍ତି

ନୂଆଦିଲ୍ଲୀରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନସ୍ଥ ଶିଳ୍ପନୀତି ବିକାଶ ବିଭାଗ ପକ୍ଷରୁ ଏହା ଆଜି ପ୍ରକାଶ ପାଇଛି

ଆନ୍ଧ୍ରପ୍ରଦେଶ ବିହାର ଛତିଶଗଡ଼ ମଧ୍ୟପ୍ରଦେଶ ଓ ତେଲଙ୍ଗାନା ଅଗ୍ରଶୀ ରାଜ୍ୟର ମାନ୍ୟତା ପାଇଛନ୍ତି

ପଶ୍ଚିମବଙ୍ଗ ସରକାର ଗତ ସପ୍ତାହରେ ଏଥିପାଇଁ ଅନୁମତି ଦେଇନଥିଲେ ଏହା ଯୋଗୁଁ ସାମ୍ପ୍ରଦାୟିକ ଉତ୍ତେକନା ସୃଷ୍ଟି ହୋଇପାରେ ବୋଲି ରାଜ୍ୟସରକାର କାରଣ ଦର୍ଶାଇଥିଲେ ବିଜେପି ସୋମବାର ଦିନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପଭିକୁ ଚ୍ୟାଲେଞ୍ଜ କରି ସାନି ଆବେଦନ କରିଥିଲା ପୂର୍ବରୁ ଏକ ଜଣିକିଆ ଖଣ୍ଡପୀଠ ବିଜେପିକୁ ରଥଯାତ୍ରା କରିବା ପାଇଁ ଅନୁମତି ଦେଇ ନଥିଲେ ଏହା ପରେ ପାର୍ଟି ଅନ୍ୟ କ ଖଶ୍ତପୀଠରେ ଆବେଦନ କରିଥିଲା

ରାଜ୍ୟ ସରକାର ବିଜେପିର ତିନି ଜଣିଆ ଟିମ୍ ସହ କଥାବାର୍ତ୍ତା କରିବା ପରେ ରଥଯାତ୍ରା ପାଇଁ ଅନୁମତି ଦେଇନଥିଲେ

ତାଙ୍କର ଏହି ଆବେଦନ ଉପରେ ଆସନ୍ତାକାଲି ଶୁଣାଣି ହେବ ପିଏମ୍ ଓଡ଼ିଶା ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ଓଡ଼ିଶାର ଲଳିତଗିରି ସ୍ଥିତ ପ୍ରତ୍ନ ତାତ୍ୱିକ ସଂଗ୍ରାଳୟକୁ ଉଦ୍ଘାଟନ କରିବେ

ଆଇସିସି କ୍ରିକେଟ୍ ର୍ୟାଙ୍କିଙ୍ଗ୍ ସର୍ବଶେଷ ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗ୍ରେ ଭାରତୀୟ କ୍ରିକେଟ୍ କ୍ୟାପ୍ଟେନ୍ ବିରାଟ କୋହଲି ସର୍ବୋଚ୍ଚ ସ୍ଥାନ ବଜାୟ ରଖିଥିବା ବେଳେ ଯୁବ ୱିକେଟ୍ କିପର ବ୍ୟାଟସ୍ମ୍ୟାନ୍ ରିଷଭ୍ ପନ୍ଥ ଓ ପେସର ଜସପ୍ରିତ୍ ବୁମ୍ରା ସେମାନଙ୍କର କ୍ରିକେଟ୍ ଜୀବନର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଛନ୍ତି